ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ହାକାଥନ୍ର ଅଂଶଗ୍ରହଣକାରୀମାନଙ୍କୁ ଉଦ୍ବୋଧନ ଦେବେ

ହାକାଥନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦେଶର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ହାକାଥନର ଅଂଶଗ୍ରହଣକାରୀମାନଙ୍କ ସହିତ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହି ଅଗ୍ରଗାମୀ ନବଦିଗନ୍ତ ପ୍ରଦାନକାରୀ ଯୁବାପିଢ଼ି ସହିତ ମତ ବିନିମୟ କରିବାର ଅପୂର୍ବ ସୁଯୋଗକୁ ସେ ଉତ୍କୃଷ୍ଠାର ସହ ଚାହିଁ ରହିଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ଏହି ହାକାଥନ୍ର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଜନଶୀଳତା ଓ ଦକ୍ଷତା ବୃଦ୍ଧି କରି ଷ୍ଟାର୍ଟ ଅଫ୍ ଇଣ୍ଡିଆ ଓ ଷ୍ଟାଣ୍ଡ୍ ଅଫ୍ ଇଣ୍ଡିଆ ଅଭିଯାନକୁ ଫଳପ୍ରଦ କରିବା ତଥା ଶାସନକୁ ସ୍ତଦକ୍ଷ କରିବା ଦିଗରେ କାର୍ଯ୍ୟ କରିବା ଭାରତ ସମ୍ପଖୀନ ହେଉଥିବା କଠିନସମସ୍ୟାର ସମାଧାନପାଇଁ ଦିଗ୍ଦର୍ଶନ ଦେବାପାଇଁ ନାଗରିକମାନଙ୍କୁ ସୁଯୋଗ ପ୍ରଦାନ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଉତ୍ସବର ଏହି ସଂସ୍କରଣକୁ ଆୟୋଜିତ କରିବାର ଦାୟିତ୍ୱ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି

ଏହି ଅବସରରେ ସେ କହିଛନ୍ତି ହାକାଥନ୍ର ଲକ୍ଷ୍ୟ ହେଉଛି ଡିଜିଟାଲ୍ ଇଣ୍ଡିଆ ଗଠନ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିକୁ ସିଧାସଳଖ ସାମିଲ୍ କରିବା ଯୁବମାନସରେ ଉଙ୍କି ମାରୁଥିବା ନୂତନ ଭାବନା ଓ ଅଭିନବତାକୁ ପ୍ରୋସାହନ ଯୋଗାଇବା ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଶ୍ରୀ ଜାଭ୍ଡେକର କହିଛନ୍ତି

ଶନିବାର ମଧ୍ୟରାତ୍ ିପର୍ଯ୍ୟନ୍ତ ଇଲେକ୍ଟୋନିକ୍ ବ୍ୟାଙ୍କ୍ କାରବାର ମଧ୍ୟ ଖୋଲା ରହିବ ସରକାରୀ ଦେଶନେଶର ସ୍ତବିଧାପାଇଁ ସମଗ୍ ଦେଶରେ ସ୍ପତନ୍ତ୍ର ବ୍ୟବସ୍କା କରାଯାଇଥିବା ଆର୍ବିଆଇ ପକ୍ଷର୍ କୁହାଯାଇଛି ଏହି ସମ୍ପ୍ରସାରିତ କାର୍ଯ୍ୟନିର୍ଘଣ୍ଟ ମଧ୍ୟରେ ଆର୍ଟିଜିଏସ୍ ଏବଂ ଏନ୍ଇଏଫ୍ଟି ଭଳି କେନ୍ଦ୍ରୀକୃତ ଅର୍ଥ ପ୍ରଦାନ ବ୍ୟବସ୍ଥା ମଧ୍ୟ ଉପଲହ୍ଧ ହେବ ଜେକେ ମିଲିଟାଣ୍ଟ୍ସ୍ ଦକ୍ଷିଣ କାଶ୍ରୀରର ସୋପିଆନ୍ ଜିଲ୍ଲାର ଦୋଉବଜାନ ଅଞ୍ଚଳରେ ମୋଗଲ୍ ରୋଡ଼୍ ସ୍ଥିତ ସେନାବାହିନୀର ଅସ୍ଥାୟୀ ଶିବିର ଉପରେ କେତେକ ଅଜ୍ଞାତ ସନ୍ତ୍ରାସବାଦୀ ନିଆଁ ଲଗାଇ ଦେଇଛନ୍ତି ମୋଗଲ୍ ରୋଡ଼୍ ହେଉଛି ଏକ ଐସିହାସକ ରାସ୍ତା ଯାହାକି ରାଜୌରୀ ସହିତ ସୋପିଆନ୍କୁ ସଂଯୋଗ କରୁଛି ସେହିପରି ପୀର ପାଞ୍ଜାଲ୍ ଅଞ୍ଚଳର ଅନ୍ୟ ଭାଗ ଜନ୍ମୁ ଜିଲ୍ଲା ସହତ ଯୋଗାଯୋଗ କରୁଛି ଏହି ରୋଡ଼୍ ମୋଗଲ୍ ଶାସକମାନଙ୍କର କେତେକ ଐତିହାସିକ ସ୍ଥଳ ସହ ମଧ୍ୟ ସଂଯୋଗ ସ୍ଥାପନ କରୁଛି ସରକାରୀ ଭାବେ କୁହାଯାଇଛି ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ପିଏମ୍ କୁଚି ଲେଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନାଇରୋବିସ୍ଥିତ ଶ୍ରୀ କୁଚି ଲେଭା ପଟେଲ୍ ସମାଜର ରୌପ୍ୟ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି ଟ୍ସିଟ୍ କରି ମଧ୍ୟାହୁରେ ତାଙ୍କର ଉଦ୍ବୋଧନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି ଜେକେ କିଲ୍ଡ୍ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗତକାଲି ସନ୍ତାସବାଦୀ ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ପତ୍ନୀ ଆହତ ହୋଇଛନ୍ତି ସରକାରୀ ଭାବେ କୁହାଯାଇଛି ସନ୍ତାସବାଦୀମାନେ ଗତକାଲି ସନ୍ଧ୍ୟାରେ ଅନନ୍ତନାଗ ଜିଲ୍ଲାର ଦକ୍ଷିଣ କାଶ୍ମୀର କାଟ୍ସୁ ବିଜ୍ବେହାରା ଅଞ୍ଚଳସ୍ଥିତ ବାସଭବନରେ ପୁଲିସ୍ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ଗୁଳିବର୍ଷଣ କରିଥିଲେ ଅନ୍ୟ ଏକ ପୃଥକ୍ ଘଟଣାରେ ସନ୍ଦିଗ୍ନ ସନ୍ତାସବାଦୀମାନେ ଗତକାଲି ଦକ୍ଷିଣ କାଶ୍ମୀରର ସୋପିଆନ୍ କିଲ୍ଲାର ଅହଗାମ୍ ଅଞ୍ଚଳରେ ସେନାବାହିନୀର ପ୍ରହରା ଦଳ ଉପରେ ଗୁଳି ବର୍ଷଣ କରିଥିଲେ ସେନାବାହିନୀ ଯବାନଙ୍କ ପକ୍ଷରୁ ଏହାର ପାଲଟା ଆକ୍ରମଣ କରାଯାଇଥିଲା ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଏବଂ ଧନଜୀବନ ହାନି ହୋଇ ନ ଥିବା ସୁରକ୍ଷା ବାହିନୀ ପକ୍ଷରୁ ଆକାଶବାଣୀକୁ ସ୍କଚନା ଦିଆଯାଇଛି ଏଚ୍ସି ଗୁଆହାତି ଗୁଆହାତି ହାଇକୋର୍ଟର ଏକ ପ୍ରଶାସନିକ କମିଟି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାପାଇଁ ନିଷ୍ପଭି ନେଇଛି ଏବଂ ଆସନ୍ତାକାଲି ଏ ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ଉପରେ ଘଟୁଥିବା ବଳାକାର ଓ ହତ୍ୟା ଘଟଣାର ନିୟମିତ ବିଚାରପାଇଁ ପାଷ୍ଟ୍ରାକ୍ କୋର୍ଟ ଗଠନ କରିବାକୁ ହାଇକୋର୍ଟଙ୍କୁ ଚିଠି ଲେଖିବା ପରେ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠାପାଇଁ ଗୁଆହାତି ହାଇକୋର୍ଟ ନିଷ୍ପଭି ନେଇଛନ୍ତି

ମହିଳା ଏବଂ ଶିଶୁମାନଙ୍କ ଉପରେ ଘଟୁଥିବା ହିଂସା ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରାଇ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବାକୁ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅମିତ୍ ଶାହା କର୍ଣ୍ଣାଟକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କର ଦୁଇଦିନିଆ ମହୀଶୂର୍ ମାଣ୍ଡୟା ଏବଂ ଚାମରାଜାଙ୍ଗରା ଜିଲ୍ଲା ଆଦି ଗସ୍ତ ସହିତ ବିଜେପି ଆଜିଠାରୁ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଅଭିଯାନର ଆରମ୍ଭ କରିଛି ମହୀଶୂର୍ରେ ଶ୍ରୀ ଶାହା ଆଜି ଉଦେୟର୍ ରାଜପରିବାରର ବଂଶଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବିଭିନ୍ନ ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ତାଙ୍କର ଭେଟିବାର କାର୍ଯ୍ୟକ୍ମ ରହିଛି ଆସନ୍ତାକାଲି ସେ କୃଷକ ସ୍ଥାନୀୟ ନେତା ଏବଂ ସାମ୍ବାଦିକମାନଙ୍କ ସହ ବିଚାର ଆଲୋଚନା କରିବେ ଆତ୍ମହତ୍ୟା କରିଥିବା କୁଷକମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ତାଙ୍କର ଭେଟିବାର କାର୍ଯ୍ୟକ୍ମ ରହିଛି ଗତ ମଙ୍ଗଳବାର ଦିନ ନିର୍ବାଚନ କମିଶନ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ମ ରହିଛି କଂଗ୍ସର ପାରିବାରିକ ରାଜନୀତି ପ୍ରତି କ୍ଷୋଭ ପ୍ରକାଶ କରି ଶ୍ରୀ ଗୁଟେଦାର କହିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ମଜବୃତ କରିବା ଲାଗି ଚାହୁଁଚ୍ଚନ୍ତି ଗୁଡ଼୍ ଫ୍ରାଇଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଯିଶୁଙ୍କର କରୁଣା ଏବଂ ସାହସକୁ ସ୍କରଣ କରିଛନ୍ତି ଗୁଡ଼୍ ଫ୍ରାଇଡେ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରଭୁ ଯିଶୁ ସର୍ବଦା ଅନ୍ୟମାନଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେହିପରି ସମାଜରୁ ଅନ୍ୟାୟ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଦିଗରେ ଚେଷ୍ଟିତ ଥିଲେ ଗୁଡ଼୍ ଫ୍ରାଇଡେରେ ପ୍ରଭୁ ଯିଶୁଙ୍କର କ୍ରୁଶବିଦ୍ଧ କରାଯାଇଥିଲା ଏହି ଅବସରରେ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି ଏହି ଦିନରେ ଧର୍ମଗୁରୁମାନେ ମାନବ ସମାଜପାଇଁ ଯିଶୁଙ୍କର ଅବଦାନ ସମ୍ପର୍କରେ ଅବତାରଣ କରିଛନ୍ତି ସ୍ୱଷମା ଜାପାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସକାଳେ ଟୋକିଓରେ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସାକ୍ଷାତ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଜାପାନ୍ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ସମ୍ପର୍କରେ ଶ୍ରୀମତୀ ସ୍ୱରାଜ ଆବେଙ୍କୁ ଅବଗତ କରାଇଥିଲେ ଶ୍ରୀ ଆବେ କହିଛନ୍ତି ଭାରତ ଓ କାପାନର ପାରମ୍ପରିକ ସମ୍ପର୍କ ହୃଦୟ ସହିତ ହୃଦୟର ବନ୍ଧନ ଭଳି ଏବଂ ଏହି ସମ୍ପର୍କ ବୃହତ୍ତର ବିକାଶ ପାଇଁ ଉଦ୍ଦିଷ୍ଟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ ରବୀଶ କୁମାର ଏହି ବୈଠକ ସମ୍ପର୍କରେ ଆଜି ସକାଳେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି

ଏହି ଗୋଷୀର ଅସ୍ତ୍ରଶସ୍ତ୍ର ପରିବହନ ସମ୍ପତ୍ତି ଏବଂ ଯାତା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ଆଇଏସ୍ଆଇଏଲ୍ ଦା'ଏସ୍ ପରିଷଦ ଏବଂ ଅଲ୍ କାଏଦା କଟକଶା କମିଟି ପକ୍ଷରୁ ଗତକାଲି ଜାରି କରାଯାଇଥିବା କଟକଶା ତାଲିକାରେ ଖାତିବା ଇମାମ୍ ଅଲ୍ ବୁଖାରୀ ଗୋଷ୍ଠୀକୁ ସାମିଲ୍ କରାଯାଇଛି ଏହି ଗୋଷ୍ଠୀର ସମ୍ପଭି ଯାତ୍ରା ଅସ୍ତ୍ରଶସ୍ତ ପରିବହନ ଉପରେ କଟକଣା ଲାଗୁ କରାଯାଇଛି ପୂର୍ବରୁ ଏହି ସନ୍ତାସବାଦୀ ଗୋଷ୍ଠୀ ଆଫଗାନିସ୍ତାନ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ପତିଆରା ବିସ୍ତାର କରିଥିଲା

ସେହିପରି ସେଙ୍କ୍ ପିଟର୍ସବର୍ଗସ୍ଥିତ ସେମାନଙ୍କର କାର୍ଯ୍ୟାଳୟକୁ ବନ୍ଦ୍ କରିବା ଲାଗି ମଧ୍ୟ ଘୋଷଣା କରିଛି ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଗତକାଲି କହିଛନ୍ତି ଇଲଣ୍ଡରେ ଗୁପ୍ତଚରଙ୍କୁ ବିଷ ଦେଇ ମାରିବା ଘଟଣାରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ମସ୍କୋ ପକ୍ଷରୁ ଏପରି ନିଷ୍ପଭି ଗ୍ରହଣ କରାଯାଇଛି ଶ୍ରୀ ଲାଭ୍ରୋଭ୍ କହିଛନ୍ତି ରୁଷ୍ର ଏହି ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆମେରିକା ରାଷ୍ଟ୍ରଦୃତଙ୍କୁ ଅବଗତ କରାଯାଇଛି